ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ଧ ଖୋଲା ରହିବ ବୋଲି ସୂଚନା ମିଳିଛି

ଏହାର ପ୍ରଭାବରେ ଆରକ୍ଷୀ ଅଧୃକ୍ଷକଙ୍କ କାର୍ଯ୍ୟାଳୟ ଜିଲ୍ଲା ସଦର ମହକୁମାର କିଛି ବାସଗୃହରେ ଫାଟ ସୃଷି ହୋଇଛି ଏଥିସହ ଜିଲ୍ଲାର ଅନ୍ୟାନ୍ୟ ସ୍ରାନରେ ମଧ୍ଧରେ ବାସଗୃହରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି ଏହା ମାଲକାନଗିରି କିଲ୍ଲୁ ତଥା ଓଡ଼ିଶା ଛତିଶଗଡ଼ ସୀମାରେ ଅନୁଭ୍ରତ ହୋଇଥିବା ଜଣାପଡ଼ିଛି